ପାର୍ଟିର ନବନିର୍ବାଚିତ ଏମ୍ଏଲ୍ଏମାନେ ବିଧାୟକ ଦଳର ନେତା ନିର୍ବାଚନ ପାଇଁ ବୈଠକରେ ମିଳିତ ହେବେ

ଦ୍ୱିତୀୟଥର ପାଇଁ ଦଳ ଦୁଇତୃତୀୟାଂଶରୁ ଅଧିକ ଆସନ ହାସଲ କରିବାରେ ସଫଳ ହୋଇଛି

ଯେଉଁ ପ୍ରମୁଖ ଆପ୍ ନେତାମାନେ ଚଳିତଥର ବିଜୟ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ନୂଆଦିଲ୍ଲୀ ବିଧାନସଭାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତାପଗଞ୍ଜ ଆସନରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ବାବରପୁର ଆସନରୁ ଗୋପାଳ ରାୟ ସାକୁରବସ୍ତିରୁ ସତ୍ୟନ୍ଦର କ୍ଜୈନ ରାଜେନ୍ଦ୍ରନଗରରୁ ରାଘବ ଚଦ୍ଧା ମଙ୍ଗଲପୁରୀରୁ ରାକ୍ଷୀ ବିର୍ଲା ଏବଂ ଆମ୍ଘେଦକର ନଗରରୁ ଅଜ୍ଞୟ ଦତ୍ତ

ବିଜେପିର ବର୍ତ୍ତମାନର ବିଧାନସଭା ସଦସ୍ୟ ବିଜୟ ଗୁପ୍ତା ରୋହିଣୀ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବେଳେ ବିଶ୍ୱାସନଗର ଆସନରୁ ଓମ୍ପ୍ରକାଶ ଶର୍ମା ମଧ୍ୟ ତାଙ୍କ ଆସନ ବଜାୟ ରଖିଛନ୍ତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଗୃହରେ ଗତକାଲି କେନ୍ଦ୍ର ବଜେଟ୍ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି ମନ୍ତ୍ରୀ କହିଛନ୍ତି ଯେ ସରକାର ତାଙ୍କର ଶାସନକାଳରେ ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ଏବଂ ମ୍ରଦା଼ସ୍କୀତିକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି ତଥା ଖାଦ୍ୟପଦାର୍ଥରେ ବିଶେଷ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇନାହିଁ

ସେ ପୁଣି କହିଛନ୍ତି ଭାରତୀୟ ଅର୍ଥନୀତିରେ ଏବେ ଏକ ସକାରାତ୍ମକ ବିଶ୍ୱାସ ଦେଖାଦେଇଛି ଏବଂ ଏହାକୁ ଆହୁରି ମଜବୁତ କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି

ଗତକାଲି ଚେନ୍ନାଇଠାରେ ଅନୁଷ୍ଠିତ ଏକ ଉସବରେ ସେମାନେ ଏକ୍ ଭାରତ ଶ୍ରେଷ୍ଠ ଭାରତ ଶପଥ ଗ୍ରହଣ କରିଥିଲେ

ଗାଡ଼ି ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଖାତ ମଧ୍ୟକୁ ଖସିପଡ଼ିଥିଲା

ଜର୍ମାନୀ କାନାଡା ଫ୍ରାନ୍ସ ନିଉଜିଲ୍ୟାଣ୍ଡ ମେକ୍ସିକୋ ଇଟାଲୀ ଆଫଗାନିସ୍ଥାନ ଅଷ୍ଟ୍ରିଆ ଉଜ୍ବେକିସ୍ଥାନ ପୋଲାଣ୍ଡ ସମେତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତମାନେ ଏହି ଗସ୍ତରେ ସାମିଲ ଅଛନ୍ତି ଗତମାସ ଜାନ୍ଗୁ କାଶ୍ମୀରକୁ ବିଦେଶୀ ରାଷ୍ଟ୍ରଦୂତମାନେ ପ୍ରଥମ ଗସ୍ତ କରିଥିଲେ ଆଜି ରାଷ୍ଟ୍ରଦୃତମାନେ ଶ୍ରୀନଗରରେ ଅବସ୍ଥାନ କରିବେ ଏବଂ ଆସନ୍ତାକାଲି ସେମାନେ ଜାନ୍ମୁ ଯିବେ କାଶ୍ମୀରର ସଂପ୍ରତିକ ସ୍ଥିତି ସଂପର୍କରେ ରାଷ୍ଟ୍ରଦୂତମାନଙ୍କୁ ଅବଗତ କରାଯିବ

କଚ୍ଛ ଜିଲ୍ଲାର ରପାର ତାଲୁକା ସ୍ଥିତ ବାଗାଦ ଅଞ୍ଚଳରୁ ତାକୁ ଗିରଫ କରାଯାଇଛି

ଡବ୍ଲଏଚ୍ଓର ମୁଖ୍ୟ ଟେଡ୍ରସ୍ ଆଧାନମ୍ ଘେବ୍ରେସସ୍ ଗତକାଲି ଜେନେଭାଠାରେ ଏହି ନୃତନ ନାମର ଘୋଷଣା କରିଛନ୍ତି

ଜାତୀୟ ଭୂତାଣୁ ପରୀକ୍ଷା ପ୍ରତିଷ୍ଠାନର ଆଲାପୁଝା ଶାଖାରେ କରାଯାଇଥିବା ସାନି ପରୀକ୍ଷା ପରେ ଏହା ଜଣାପଡ଼ିଛି ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି

ୟୁଏସ୍ ଟ୍ରମ୍ପ ଇଣ୍ଡିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତମାସ ଶେଷ ସପ୍ତାହରେ ତାଙ୍କର ଭାରତ ଗସ୍ତ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେ କହିଛନ୍ତି ବହୁ ସଂଖ୍ୟାରେ ଭାରତୀୟ ତାଙ୍କୁ ସ୍ୱାଗତ କରିବେ

ଗତ ସପ୍ତାହ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ରେ କଥାବାର୍ତ୍ତା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ତାଙ୍କ କହିଥିଲେ ଯେ ତାଙ୍କ ବହୁସଂଖ୍ୟାରେ ଭାରତୀୟ ବିମାନ ବନ୍ଦରରୁ କ୍ରିକେଟ୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପାଛୋଟି ଆଣିବେ ଗତକାଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ହେବ ଏହି ଗସ୍ତରେ ତାଙ୍କର ପତ୍ନୀ ମେଲେନିଆ ଟ୍ରମ୍ପ ମଧ୍ୟ ଭାରତ ଆସୁଛନ୍ତି ପିଏମ୍ ମୋଦି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପତ୍ନୀ ମେଲେନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି

ଏହି ଗସ୍ତ ଭାରତ ଓ ଆମେରିକା ବନ୍ଧୁତ୍ୱକୁ ଦୃଢ଼ କରିବା ସହ ଉଭୟ ଦେଶର ସଂପର୍କକୁ ଆହୁରି ଶିଖରକୁ ନେଇପାରିବ ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ସହଯୋଗ ଓ ବୁଝାମଣା କ୍କାରି ରହିଥିବାରୁ ଏହା ଦୁଇଦେଶ ପାଇଁ ନୁହେଁ ସାରା ବିଶ୍ୱ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ମୋଦି କହିଛନ୍ତି ଭିଏତ୍ନାମ ଭିପି ଭିଏତନାମ ଉପରାଷ୍ଟ୍ରପତି ଡାଙ୍ଗ ଥାଇ ଙ୍ଗୋକ୍ ଥିନ୍ ଆଜି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସହ ଦ୍ୱିପକ୍ଷୀୟ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିବେ

ଭାରତରୁ ଭିଏତନାମକୁ ସିଧା ବିମାନ ଚଳାଚଳ ସଂକ୍ରାନ୍ତରେ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ତାଙ୍କର ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ଆସନ୍ତାକାଲି ସେ ବୋଧଗୟା ଗସ୍ତରେ ଯିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ଭିଏତନାମ ସଂପର୍କ ଘନିଷ୍ଠ ସାଂସ୍କୃତିକ ଐତିହାସିକ ଓ ପୁରାତନ ସଂପର୍କର ଭିଭିଭୂମି ଉପରେ ପ୍ରତିଷ୍ଠିତ ଭିଏତନାମ ଉପରାଷ୍ଟ୍ରପତିଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ଭାଗିଦାରୀ ସଂପର୍କକୁ ଅଧିକ ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି

ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା